ସେ କହିଛନ୍ତି କେନ୍ଦ୍ର ସରକାର କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ଉପରେ ରାଜ୍ୟଗୁଡ଼ିକୁ ବିସ୍ତୃତ ନିର୍ଦ୍ଦେଶାବଳୀ କାରି କରିସାରିଛନ୍ତି ଏହାଛଡ଼ା ଡାଇଲିସିସ୍ ଏସ୍ଆଇଭି ଓ କର୍କଟ ରୋଗ ଆଦିର ଚିକିତ୍ସାରେ ମଧ୍ୟ ସରକାର ସହାୟତା ଯୋଗାଇ ଦେବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ପଶ୍ଚିମବଙ୍ଗରର କୋଲକାତା ଓ ଜଲପାଇଗୁଡ଼ିକୁ ଯାଇଥିବା କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରୀୟ ଟିମ୍ ଗୁଡ଼ିକୁ ସହଯୋଗ କରାଯାଉ ନାହିଁ ସେମାନଙ୍କୁ ବିଭିନ୍ନ ଅଞ୍ଚଳଗସ୍ତ କରିବାକୁ ଦିଆଯାଉ ନାହିଁ କିମ୍ବା ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହ ଭେଟିବାକୁ ଦିଆଯାଉ ନାହିଁ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ରାଜ୍ୟଗୁଡ଼ିକୁ ଚିଠି ଲେଖିଛି

ସେ କହିଛନ୍ତି ରାଜ୍ୟଗୁଡ଼ିକୁ ଆସନ୍ତା ଦୁଇ ଦିନ ପାଇଁ ନୃତନ ର୍ୟାପିଡ୍ ଆଣ୍ଟିବଡି ପରୀକ୍ଷା ବ୍ୟବସ୍ଥାର ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି

ଇଲେକ୍ତୋନିକ୍କ ଓ ଆଇଟି ମନ୍ତ୍ରଣାଳୟ ଦେଶର ଆଇଟି ବିଶେଷଜ୍ଞମାନଙ୍କ ସହ ମିଶି ଆରୋଗ୍ୟ ସେତୁ ଆପ୍ର ବିକାଶ କରିଛି

ଜଣେ ବ୍ୟକ୍ତି ଯେତେବେଳେ ଜଣେ ସଂକ୍ରମିତ ବ୍ୟକ୍ତିଙ୍କର ସଂସ୍ୱର୍ଷ ଆସିବେ ଏହି ଆପ୍ ସେହି ବ୍ୟକ୍ତିଙ୍କୁ ଏ ବିଷୟରେ ଜଣାଇବ ଏଥିପାଇଁ ଏହି ଆପ୍ ରେଡିଓ ସିଗ୍ନାଲ୍ ଟେକ୍ନିକର ବ୍ୟବହାର କରୁଛି

ଆପଣ ଯେତେବେଳେ କଣେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍କର୍ଶ ଆସିବେ ଏହି ଆପ୍ ଆପଶଙ୍କ ପାଖକୁ ସଂକେତ ପଠାଇବ

ଏହାଦ୍ୱାରା ଆପଣ ନିଜର ଓ ନିଜ ପରିବାରର ସ୍ରରକ୍ଷାକ୍ ନିଣ୍ଢିତ କରିପାରିବେ ଏହାଛଡ଼ା ଏହି ଆପ୍ରେ ଦିଆଯାଇଥିବା କିଛି ପ୍ରଶ୍ନାବଳୀର ବ୍ୟବହାର କରି ଆପଣ ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥାର ନିଜେ ଯାଞ୍ଚ କରିପାରିବେ ଏହି ଆପ୍କୁ ନିଙ୍କର ମୋବାଇଲ୍ରେ ଡାଉନ୍ଲୋଡ୍ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ଭାର ଲୋକମାନଙ୍କୁ ଅନୁରୋଧ କରିଆସ୍କ୍ଥନ୍ତି

କର୍ମଚାରୀ ସର୍ବସାଧାରଣ ଆପତ୍ତି ଅଭିଯୋଗ ଓ ପେନସନ୍ ମନ୍ତଣାଳୟ କହିଛି ଯେଉଁ ସ୍ଥାନଗୁଡ଼ିକରେ ଏହି ବେଞ୍ଚମାନ ରହିଛି ସେଗୁଡ଼ିକ ପ୍ରାୟତଃ ହଟ୍ସ୍କଟ୍ ଜୋନ୍ରେ ଆସୁଛି ସାମ୍ପ୍ରତିକ ପରିସ୍ଥିତିରେ ମାମଲାଗୁଡ଼ିକର ପରିଚାଳନା କରିବାରେ ଅସ୍ତ୍ରବିଧା ହେଉଥିବା ବିଷୟରେ ବାର୍ର ପ୍ରତିନିଧିମାନେ ଜଣାଇଛନ୍ତି ମନ୍ତ୍ରଣାଳୟ କହିଛି ହାଇକୋର୍ଟଗୁଡ଼ିକ କାର୍ଯ୍ୟ କରୁନାହିଁ ଓ ଜର୍ରରୀ ମାମଲାଗୁଡ଼ିକର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଫଇସଲା କରାଯିବ

କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ଦିଲ୍ଲୀ ପୁଲିସ୍ର ଯେଉଁ କର୍ମଚାରୀମାନେ ସଡ଼କରେ ରହି ସେମାନଙ୍କର କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଏହି ପାଣି ବୋତଲ ଯୋଗାଇ ଦିଆଯାଉଛି

ସେମାନେ ମଧ୍ୟ ଡାକ୍ତର ଓ ଚିକିତ୍ସା ସହାୟକ କର୍ମଚାରୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା କରୁଛନ୍ତି ଭାରତୀୟ ରେଳବାଇ ମଧ୍ୟ କଟକଣା ଲାଗୁ ସମୟରେ ଗରିବ ଲୋକମାନଙ୍କୁ ସଦ୍ୟ ପ୍ରସ୍ତୁତ ଖାଦ୍ୟ ଯୋଗାଇଛି

ଚଳପ୍ରଚଳ ଉପରେ କଟକଣା ଲାଗ୍ର ଯୋଗୁଁ ଅର୍ଥନୀତି ଅଭିବୃଦ୍ଧିରେ ଯେଉଁ ଅସୁବିଧା ଦେଖାଦେଇଛି ସେଥିରେ ସୁଧାର ଆଣିବା ପାଇଁ ମଧ୍ୟ ମନ୍ତ୍ରଣାଳୟ ପଦକ୍ଷେପ ନେଉଛି

ସେହି ରାଜ୍ୟଗ୍ରଡ଼ିକ ମଧ୍ୟରେ ଉତ୍ତରପ୍ରଦେଶ ଗୁଜରାଟ ମଧ୍ୟପ୍ରଦେଶ କର୍ଷ୍ଣାଟକ ମହାରାଷ୍ଟ୍ର ଆସାମ ଆନ୍ଧ୍ରପ୍ରଦେଶ କେରଳ ମଣିପୁର ନାଗାଲାଣ୍ଡ ପଣ୍ଢିମବଙ୍ଗ ରାଜସ୍ଥାନ ଛତିଶଗଡ଼ ଝାଡ଼ଖଣ୍ଡ ଏବଂ ଓଡ଼ିଶା ରହିଛି ମନ୍ତଣାଳୟ ଦ୍ୱାରା ଅଫିସରମାନଙ୍କର ଏକ ତିନି ଜଣିଆ ଟିମ୍ ଗଠନ କରାଯାଇ ଯୋଜନା ପ୍ରସ୍ତତ କରାଯାଇଛି ଓ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ଏହାଛଡ଼ା ସ୍ୱରାଷ୍ଟ୍ର ମନ୍ତ୍ରଶାଳୟ ମଧ୍ୟ ଦେଶର ଜଙ୍ଗଲ ଅଞ୍ଚଳରୁ କ୍ଷୁଦ୍ର ଜଙ୍ଗଲଜାତ ପଦାର୍ଥ ଓ କାଠ ବ୍ୟତୀତ ଅନ୍ୟାନ୍ୟ ଜଙ୍ଗଲଜାତ ପଦାର୍ଥର ସଂଗ୍ରହ ଉପରୁ କଟକଣାକୁ କୋହଳ କରିଛି

ବୋର୍ଡ୍ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ଓ ସ୍ୱତନ୍ତ କ୍ଲାସ୍ରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ କ୍ୟାମ୍ପସ ଭିତରେ ଉପଯୁକ୍ତ ସ୍ୱରକ୍ଷା ବ୍ୟବସ୍ଥା ସହ ରଖାଯାଇପାରେ ଏଭଳି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ପରୀକ୍ଷା ସରିବା ମାତ୍ରେ ସ୍ୱଗୃହକୁ ପଠାଇ ଦିଆଯିବା ଉଚିତ୍ ପନଗଡ଼ିଆ ସଜେସନ ବିଶିଷ୍ଟ ଅର୍ଥନୀତିଜ୍ଞ ଅରବିନ୍ଦ ପନଗଡ଼ିଆ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ବହୁ ରାଷ୍ଟ୍ରୀୟ କମ୍ପାନୀମାନେ ଚୀନ୍ରୁ ସେମାନଙ୍କର ପୁଞ୍ଜି ପ୍ରତ୍ୟାହାର କରିନେଉଥିବା ସୁଯୋଗକୁ ଭାରତ ଅକ୍ତିଆର କରିବା ଉଚିତ୍ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିବା ଶ୍ରୀ ପନଗଡ଼ିଆ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା ସଂକଟ ଯୋଗୁଁ ଭାରତୀୟ ଶ୍ରମିକମାନେ ସେମାନଙ୍କର କାମଧନ୍ଦା ହରାଉଥିବାରୁ ଏହା ଅର୍ଥନୀତି ପ୍ରତି ଶକ୍ତ ଧକ୍କା ପହଞ୍ଚାଇଛି

ଏଥିଯୋଗୁଁ ସେହିସବୁ କ୍ଷେତ୍ରର ଶ୍ରମିକମାନେ ଦୈନନ୍ଦିନ ଭିତ୍ତିରେ ସେମାନଙ୍କର ବେତନ ପାଉଛନ୍ତି

ଟ୍ୱିଟ୍ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଦେଶର ଜନସାଧାରଣଙ୍କ କଲ୍ୟାଣାର୍ଥେ ଆମର ପ୍ରଶାସନିକ ସେବା ଅଫିସରମାନେ ବିଭିନ୍ନ ଯୋକନା ଓ ନୀତିର କାର୍ଯ୍ୟକାରୀତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ପ୍ରଶାସନିକ ସେବା ଅଫିସରମାନେ ବିଭିନ୍ନ ଯୋଜନା ଓ ନୀତି ଗୁଡ଼ିକର ଫଳପ୍ରଦ ତଥା ସଫଳ ରୂପାୟନ କରିପାରୁଥିବାରୁ ସେମାନଙ୍କର ଭୟସୀ ପ୍ରଶଂସା କରିଛନ୍ତି ସେ କହିଛନ୍ତି ସେମାନଙ୍କର ଉଚ୍ଚ ପେଶାଦାରିତା ଉଭୟ ଶାନ୍ତି ଓ ସଙ୍କଟ ସମୟରେ ଦେଶକ୍ତ ବିପଦର୍ ରକ୍ଷା କରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶାସନିକ ସେବା ଦିବସ ଅବସରରେ ସମସ୍ତ ପ୍ରଶାସନିକ ସେବା ଅଫିସର ଓ ସେମାନଙ୍କର ପରିବାରବର୍ଗଙ୍କ ଶୁଭେଚ୍ଛା ଜଣାଇଛନ୍ତି କିଛି ଟ୍ୱିଟ୍ ବାର୍ତ୍ତାରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ବିପକ୍ଷରେ ଭାରତର ଲଢ଼େଇରେ ସେମାନଙ୍କର ଉଦ୍ୟମକୁ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି

ଭାରତର ପ୍ରଶାସନିକ ଢ଼ାଞ୍ଚା ନିର୍ମାଣ କରିଥିବା ସର୍ଦ୍ଦାର ବଲ୍କଭ ଭାଇ ପଟେଲଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଏହି ଅବସରରେ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି

ଟ୍ୱିଟ୍ କରି ଶ୍ରୀ ଶାହା କହିଛନ୍ତି ଭାରତର ପ୍ରଗତିରେ ପ୍ରଶାସନିକ ସେବା ଅଫିସରମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ସେ କହିଛନ୍ତି ଆଜିର ଏହି ଚ୍ୟାଲେଞ୍ଜର ମୁକାବିଲା କ୍ଷେତ୍ରରେ ସେମାନଙ୍କର ଉତ୍ସର୍ଗୀକୃତ ସେବା ପ୍ରତିଶ୍ରୁତିବଦ୍ଧତା ଓ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ